ଅନୁଗୋଳ ବୌଦ୍ଧ ସୟଲପୁର ଦେବଗଡ ଓ ନୟାଗଡ ମାଓବାଦୀପ୍ରବଶ କିଲ୍ଲା ତାଲିକାରୁ ବାଦ୍ ପଡିଥିବା ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ସୂଚନା ଦେଇଛନ୍ତି ସେ କହିଛନ୍ତି ରାକ୍ୟରେ ମାଓବାଦୀ ଗତିବିଧି ହ୍ରାସ ପାଉଛି ଏହାକୁ ଦୃଷିରେ ରଖି ଏହିସବୁ ଜିଲ୍ଲାଗୁଡିକୁ ତାଲିକାରୁ ବାଦ୍ ଦିଆଯାଇଛି

ଯୋଜନାରେ ଉପକୃତ ହୋଇଛନ୍ତି